ପିଏମ୍ ଲାଇଟ୍ ହାଉସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ବାସଗୃହ ଯୋଗାଇଦେବାକୁ ପ୍ରତିଶ୍ରତି ଦେଇ ଗରିବ ଲୋକମାନଙ୍କ ଦୁର୍ଦ୍ଦଶାର ଅବସାନ ଘଟାଇବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଲାଇଟ୍ ହାଉସ୍ ପ୍ରକଳ୍ପ ସର୍ବସାଧାରଣଙ୍କ କଲ୍ୟାଣ ଦିଗରେ ଏକ ସର୍ବୋକୁଷ୍ଟ ବୈଷୟିକ ଜ୍ଞାନ ଲାଇଟ୍ ହାଉସ୍ ପ୍ରକଳ୍ପ ସହରାଞ୍ଚଳର ଗୃହନିର୍ମାଣ ଆବଶ୍ୟକତାର ପୂରଣ ଦିଗରେ ବହୁମାତ୍ରାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି ପୂର୍ବର ସରକାରମାନେ ଗୃହନିର୍ମାଣ ଯୋଜନାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦେଉ ନ ଥିଲେ ସେ କହିଛନ୍ତି ସର୍ବାଙ୍ଗୀନ ଉନ୍ନତି ବିନା ରୂପାନ୍ତରଣ କେବେ ସମ୍ଭବ ନୁହେଁ ବୋଲି ତାଙ୍କ ସରକାର ହୃଦୟଙ୍ଗମ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଏକ ନୂଆ ଆଭିମୁଖ୍ୟ ଗ୍ରହଣ କରିଛି ଓ ଦେଶପାଇଁ ଆଗକୁ ନୂଆ ନୂଆ ଉପାୟମାନ ଅପେକ୍ଷା କରି ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଣ୍ଟିନ୍ ନବୀକରଣ ଓ ନୂଆ ନୂଆ ଞ୍ଜାନକୌଶଳର ପ୍ରୟୋଗ କରିବାକୁ ଦେଶପାଇଁ ସୁଯୋଗ ଆଶିଦେଇଛି

ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକରେ ଆଧୁନିକ ବୈଷୟିକ ଜ୍ଞାନ ଓ ନବୀକରଣ ପଦ୍ଧତି ଗ୍ରହଣ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏଗୁଡ଼ିକୁ ବହୁତ କମ୍ ସମୟ ମଧ୍ୟରେ ନିର୍ମାଣ କରାଯିବ ଏବଂ ଗରିବ ଲୋକମାନଙ୍କୁ ଶସ୍ତାରେ ବାସଗୃହ ଯୋଗାଇ ଦିଆଯିବ

ଶ୍ରୀ ମୋଦି କହିଛନ୍ତି ଲକ୍ଷ୍ନୌରେ କାନାଡ଼ାର ବୈଷୟିକ ଜ୍ଞାନ ବ୍ୟବହାର କରାଯାଉଛି ଏହିସବୁ ପ୍ରକଳ୍ପ ଆମର ଇଞ୍ଜିନିୟର୍ ସ୍ଥପତି ନିର୍ମାଣ କ୍ଷେତ୍ରର ବିଦ୍ୟାର୍ଥୀ ଓ ଯୋଜନା ପ୍ରସ୍ତୁତକାରୀମାନଙ୍କୁ ନୂଆ ଜ୍ଞାନକୌଶଳ ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ବାସଗୃହ ନିର୍ମାଣ ଲାଗି ନୂଆ ତଥା ଅଳ୍ପ ଖର୍ଚ୍ଚ ପଡ଼ୁଥିବା ବୈଷୟିକ ଜ୍ଞାନର ବିକାଶ କରିବାକୁ ଏହା ପଥ ଉନ୍ଦୁକ୍ତ କରିବ ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ବାସଗୃହ ଅତି ସ୍ୱଚ୍ଚ ସମୟ ମଧ୍ୟରେ ନିର୍ମାଣ କରାଯାଇଛି ଓ ଅନେକ ବାସଗୃହର ନିର୍ମାଣ କାର୍ଯ୍ୟ ଜାରି ରହିଛି

ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ନିର୍ମାଣ ସମ୍ପନ୍ଧୀୟ ଅନୁମତି ପାଇବାର ସୁବିଧା ଆଉ ଦୁଇ ହଜାରରୁ ଅଧିକ ସହରକୁ ସମ୍ପ୍ରସାରଣ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ମୌଳିକ ଢାଞ୍ଚା ନିର୍ମାଣ କ୍ଷେତ୍ର ଓ ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ ଦେଶର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିଛି ସେ କହିଛନ୍ତି ନିଜର ଏକ ବାସଗୃହ ନିର୍ମାଣ କରିବା ଦେଶର ପ୍ରତ୍ୟେକ ନାଗରିକଙ୍କର ଏକ ବଡ଼ ସ୍ୱପ୍ନ ଓ ସରକାର ସହରାଞ୍ଚଳରେ ବାସ କରୁଥିବା ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ସହାୟତା କରୁଛନ୍ତି ଏଥିପାଇଁ ସରକାର ସମସ୍ତଙ୍କ ପାଇଁ ବାସଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀ କରିଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି

ଶ୍ରୀ ମୋଦି ଆଶା ପୁରସ୍କାର ବିଜେତାମାନଙ୍କର ନାମ ଘୋଷଣା କରିଛନ୍ତି ଓ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ମିଶନରେ ଉକ୍ରୁଷ୍ଟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ବାସଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଓ ତ୍ରିପୁରା ଝାଡ଼ଖଣ୍ଡ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ଗୁଜୁରାତ୍ ତାମିଲ୍ନାଡୁ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ

ଭ୍ୟାକ୍ସିନ୍ ରିଭ୍ୟୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦିଲ୍ଲୀରେ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଦିଆଯିବା ପାଇଁ ଅଭ୍ୟାସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏ ସଂକ୍ରାନ୍ତରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରି ସମସ୍ତ ଆବଶ୍ୟକ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ସେ ରାଜ୍ୟ ସରକାରୀ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଭ୍ୟାସ ପ୍ରସ୍ତୁତି ପାଇଁ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇସାରିଛି ଓ ହସ୍କିଟାଲ୍ଗୁଡ଼ିକରେ ଏଥିପାଇଁ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଅଫିସର୍ ମାନେ ତାଙ୍କୁ ଜଣାଇଛନ୍ତି ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଏହି ଅଭ୍ୟାସ ପ୍ରସ୍ତୁତିର ମୂଳ ଲକ୍ଷ୍ୟ ହେଉଛି ପ୍ରତିଷେଧକ ଦିଆଯିବା ସମୟରେ କ'ଣ ସବ୍ ସମସ୍ୟା ଦେଖାଦେବ ସେ ବିଷୟରେ ସଚେତନ ହେବା ଏହାଦ୍ୱାରା ସେହି ସମସ୍ୟାଗ୍ରଡ଼ିକୁ ଠିକ୍ ସମୟରେ ଦୂର କରାଯାଇ ପାରିବ ରାଜ୍ୟ ସରକାରୀ ଅଫିସରମାନେ ନେଇଥିବା ପଦକ୍ଷେପ ଉପରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବରୁ କେନ୍ଦ୍ର ସରକାର କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଦିଆଯିବା ପାଇଁ ସମସ୍ତ ପ୍ରସ୍ତୁତିକୁ ନିଶ୍ଚିତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଥିଲେ ଆସନ୍ତାକାଲି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଅଭ୍ୟାସ ପ୍ରସ୍ତୁତି କାର୍ଯ୍ୟ କରାଯିବ କୋବିଡ୍ ପ୍ରତିଷେଧକ ଯେପରି ସହଜରେ ଦିଆଯାଇ ପାରିବ ତାହା ନିଶ୍ଚିତ କରିବା ହେଉଛି ଏହି ଅଭ୍ୟାସ ପ୍ରସ୍ତୁତିର ମୂଳ ଲକ୍ଷ୍ୟ କୋବିଡ୍ ଟାସ୍କ୍ ଫୋର୍ସ ମୁଖ୍ୟ ତଥା ନୀତିଆୟୋଗ ସଦସ୍ୟ ଡକୁର ଭିକେ ପଲ କହିଛନ୍ତି ପ୍ରତିଷେଧକ ଦିଆଯିବା ସମୟରେ ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଅଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

ନୂଆବର୍ଷ ଅବସରରେ ଦେଶର ସିବିଆଇ ଅଫିସରମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଅଫିସର୍ମାନଙ୍କ ସହଯୋଗ ଦ୍ୱାରା ସିବିଆଇ ଅଧିକ ସଂଖ୍ୟକ ମାମଲାର ଫଇସଲା କରିପାରିଛି ଆଗାମୀ ଦିନଗୁଡ଼ିକରେ ଆମକୁ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଶ୍ରୀ ଶୁକ୍ଲା କହିଛନ୍ତି ଅଫିସରମାନେ ତାଲିମ୍ ମାଧ୍ୟମରେ ସର୍ବଦା ଅତ୍ୟାଧୁନିକ ତଦନ୍ତ ବ୍ୟବସ୍ଥା ସହ ନିଜକୁ ଖାପ ଖୁଆଇବାକୁ ସେ ଗୁରୁତ୍ୱାରୋପ କରିଛନ୍ତି କୋବିଡ୍ ନାଇଷ୍ଟିନ୍ ପାଇଁ କଟକଣା ଥିବା ଦୃଷ୍ଟିରୁ ଅନ୍ଲାଇନ୍ ମାଧ୍ୟମରେ ନୂଆ ତଥା ଅତ୍ୟାଧୁନିକ ତାଲିମ୍ମାନ ଦିଆଯାଉଥିବାର ଶ୍ରୀ ଶୁକ୍ଲା ଜଣାଇଛନ୍ତି ତଦାରଖକାରୀ ଅଫିସରମାନେ ତଦନ୍ତ କାର୍ଯ୍ୟରେ କଡ଼ିତ ହେବାକୁ ନୂଆବର୍ଷରେ ସଂକଳ୍ପବଦ୍ଧ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏହାଦ୍ୱାରା ସେମାନେ ସର୍ବାଧୁନିକ ତଦନ୍ତ ପଦ୍ଧତି ବିଷୟରେ ଅବଗତ ହୋଇପାରିବେ ଶ୍ରୀ ଶୁକ୍ଲା କହିଛନ୍ତି ଏଇ କିଛିଦିନ ଭିତରେ ଅନେକ ବଡ଼ବଡ଼ ବ୍ୟାଙ୍କ୍ ଜାଲିଆତି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି